ସେଠାରେ ସେ ଆଜି ଭାରତ କୋରିଆ ବ୍ୟବସାୟ ସମାବେଶରେ ଉଦ୍ବୋଧନ ଦେବା ସହ ଭାରତ କୋରିଆ ଷ୍ଟାର୍ଟ୍ ଅପ୍ ହବ୍ର ଶୁଭାରମ୍ଭ କରିବେ

ସାଉଦି ନାଗରିକଙ୍କ ପାଇଁ ଇ ଭିସା ସୁବିଧା ଯୋଗାଇଦେବାକୁ ଭାରତ ରାଜି ହୋଇଛି

ପିଏମ୍ ସାଉଥ୍ କୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇ ସେଠାକାର ରାଜଧାନୀ ସିଓଲରେ ପହଞ୍ଚୁଛନ୍ତି ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ପାଇଁ ସେଠାକାର ନେତାମାନଙ୍କ ସହ ଆଲୋଚନା କରିବା ଉଦ୍ଦେଶ୍ୟରେ ଶ୍ରୀ ମୋଦି ଏହି ଗସ୍ତରେ ଅଛନ୍ତି ଭାରତ ଓ ଦକ୍ଷିଣକୋରିଆ ମଧ୍ୟରେ ଏବେ ସଂପର୍କ ବେଶ୍ ଭଲ ରହିଛି ଉଭୟ ପକ୍ଷର ତୁଙ୍ଗନେତାମାନେ ଦୁଇଦେଶ ଗସ୍ତ କରି ସଂପର୍କକୁ ଏକ ନୂଆ ଶିଖରରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଭାରତ କୋରିଆ ବ୍ୟବସାୟ ସମ୍ପାନରେ ଉଦ୍ବୋଧନ ଦେବେ ଏବଂ ଭାରତ କୋରିଆ ଷ୍ଟାର୍ଟ୍ ଅପ୍ ହବ୍ ଆରମ୍ଭ କରିବେ ଭାରତରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ସେ ବିଭିନ୍ନ କୋରିୟ କମ୍ପାନିଙ୍କୁ ମଧ୍ୟ ପ୍ରବର୍ତ୍ତାଇବେ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କିହ୍ଲାହେ ନଗରୀର ମେୟରଙ୍କୁ ଭେଟିବେ ଐତିହାସିକ ଅଯୋଧ୍ୟା ନଗରୀ ସହ ଏହି ନଗରୀର ପ୍ରାଚୀନ ସଂପର୍କ ଥିଲା ବୋଲି ବିଶ୍ୱାସ କରାଯାଏ

ଏହାଛଡ଼ା ସେ ଦକ୍ଷିଣ କୋରିଆରେ ବସବାସ କରୁଥିବା ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ ଓ ସେଠାକାର ରାଷ୍ଟ୍ରପତି ମୁନ୍ଙ୍କ ସହ ଆସନ୍ତାକାଲି ଆଲୋଚନା କରିବେ

ଭାରତ ଗସ୍ତରେ ଆସିଥିବା ସାଉଦୀ ରାଜକୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନ୍ତଆଦିଲ୍ଲୀଠାରେ ଦୀର୍ଘସମୟ ଧରି ବିଭିନ୍ନ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ସ୍ୱାର୍ଥଜଡ଼ିତ ବିଷୟରେ ଆଲୋଚନା କରିଥିଲେ କଥାବାର୍ତ୍ତା ଅବସରରେ ସାଉଦୀ ନାଗରିକମାନଙ୍କ ପାଇଁ ଇ ଭିସା ବ୍ୟବସ୍ଥାକୁ ସଂପ୍ରସାରିତ କରିବାକୁ ଭାରତ ରାଜି ହୋଇଛି

କଥାବାର୍ତ୍ତା ପରେ ଏକ ଯୁଗ୍ମ ବିବୃତ୍ତି ପ୍ରକାଶ ପାଇଛି ଏଥିରେ ଦୁଇପକ୍ଷ ଅକ୍ଷୟଶକ୍ତି ପୁଞ୍ଜି ନିବେଶ ଏବଂ ବାଣିଜ୍ୟ କାରବାର ବୃଦ୍ଧି କରିବାକୁ ଏକମତ ହୋଇଛନ୍ତି ସାଉଦିଆରବରେ ଏବେ ଏକ ବିଦେଶୀ କମ୍ପାନି ବନ୍ଦ୍ ହୋଇଯାଇଥିବାରୁ ବହୁ ଭାରତୀୟ ନିଯୁକ୍ତି ହରାଇ ସେଠାରେ ଅଟକି ରହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ସାଉଦିଆରବ ରାଜି ହୋଇଛି ଉଭୟ ପକ୍ଷ ମଧ୍ୟ ଆତଙ୍କବାଦର ବିଲୋପ ଏବଂ ଏହାର ମିଳିତ ମୁକାବିଲା ଉପରେ ଗୁରୁତ୍ୱ ଦେଇଛନ୍ତି ପୁଲଓ୍ୱାମା ଆତଙ୍କବାଦୀ କାର୍ଯ୍ୟକୁ ମଧ୍ୟ ସାଉଦି ରାଜକୁମାର ନିନ୍ଦା କରିଛନ୍ତି ଭାରତର କ୍ରମବର୍ଦ୍ଧିଷ୍ଟୁ ତେଳ ଆବଶ୍ୟକତାକୁ ତାଙ୍କ ଦେଶ ପ୍ରରଣ କରିବ ଏବଂ ଏ କ୍ଷେତ୍ରରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ସେ ନିର୍ଭର ପ୍ରତିଶ୍ରତି ଦେଇଛନ୍ତି ସେ ମଧ୍ୟ ସାମୁଦ୍ରିକ ନିରାପତ୍ତା ବେଆଇନ ଅର୍ଥ କାରବାର ନିଶାଦ୍ରବ୍ୟ ଚାଲାଣ ମାନବ ଚାଲାଣ ଅନୁପ୍ରବେଶ ବେଆଇନ ଭ୍ରମଣ ଏବଂ ସଂଗଠିତ ଅପରାଧ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଛନ୍ତି

ଭାରତ ସାଉଦିଆରବ ଏବଂ ଆନ୍ତର୍ଜାତିକ ସମୁଦାୟ ମିଳିତ ଭାବେ ଆତଙ୍କବାଦର ମୁକାବିଲା ପାଇଁ ଉଦ୍ୟମ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି ଭାରତ ଗସ୍ତରେ ଆସିଥିବା ସାଉଦିଆରବର ରାଜକୁମାର ମହମ୍ମଦ ବିନ୍ ସଲ୍ମାନ୍ ବିନ୍ ଅବଦୁଲ୍ ଅଜିକ୍ ଅଲ୍ସାଦ୍ଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭୋଜିସଭାରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଦୁଷ୍ଟଶକ୍ତିକୁ ପରାହତ ଏବଂ ଧାର୍ମିକ ମୌଳବାଦର ମୁକାବିଲା କରିବାରେ ସେ ସାଉଦିଆରବର ପ୍ରତ୍ୟକ୍ଷ ସହଯୋଗ ଲୋଡ଼ିଛନ୍ତି ଯେଉଁମାନେ ଏଭଳିସବୁ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ସମାଜରେ ସେମାନଙ୍କ ପାଇଁ ସ୍ଥାନ ନାହିଁ ଏବଂ ସେମାନଙ୍କୁ କଡ଼ା ଜବାବ ଦେବାର ସମୟ ଆସିଛି ପଶ୍ଚିମ ଏସିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ଥିରତା ରକ୍ଷାରେ ସାଉଦିଆରବର ଏକ ବଡ଼ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି ଭାରତ ସହ ସାଉଦିଆବର ଥିବା ସଂପର୍କକୁ ଅଧିକ ନିବିଡ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ସାଉଦିଆରବରେ ଭାରତୀୟ କମ୍ପାନିମାନେ ଉଦ୍ୟୋଗ ପ୍ରତିଷ୍ଠା କରି ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛନ୍ତି ବିଶେଷକରି ଟେକ୍ନୋଲୋଜି କ୍ଷେତ୍ରରେ ଭାରତୀୟ କମ୍ପାନିଗୁଡ଼ିକର ପ୍ରଦର୍ଶନ ଭଲ ରହିଛି ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ ସାଉଦିଆରବଠାରୁ ଅଧିକ ସାହାଯ୍ୟ ସହଯୋଗ କାମନା କରିଛନ୍ତି ସାଉଦି ଆରବ ରାଜକୁମାର ଅଲ୍ସଦ୍ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ଏବେ ସାଉଦି ଆରବ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୈଳଯୋଗାଣକାରୀ ରାଷ୍ଟ୍ର ହୋଇ ରହିଛି ଏହି ସମ୍ବନ୍ଧକୁ କ୍ରେତା ବିକ୍ରେତା ସଂପର୍କରେ ସୀମିତ ନ ରଖି ଅଧିକ ନିବିଡ଼ ଓ ଅର୍ଥପୂର୍ଣ୍ଣ କରିବାକୁ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି ଆଇସିକେ ଯାଦବ ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଧବଙ୍କ ବିରୋଧରେ ପାକିସ୍ତାନର କୁଖ୍ୟାତ ସାମରିକ ଅଦାଲତ ଯେଉଁ ଢ଼ଙ୍ଗରେ କାର୍ଯ୍ୟାନୁଷାନ ଗ୍ରହଣ କରୁଛି ତାହାର ବୈଧତାକୁ ନେଇ ଭାରତ ଆନ୍ତର୍ଜାତିକ ନ୍ୟାୟାଳୟରେ ପ୍ରଶ୍ନ ଉଠାଇଛି ଭାରତ କହିଛି ଯେ ଗୁପ୍ତଚର ବୃତ୍ତି ଅଭିଯୋଗରେ କୁଳଭୂଷଣଙ୍କୁ ପାକିସ୍ତାନ ଜେଲ୍ରେ ରଖି ତାଙ୍କୁ ନିର୍ଯାତନା ଦେଇ ତାଙ୍କଠାରୁ ସ୍ୱୀକାରୋକ୍ତି ସଂଗ୍ରହ କରୁଛି ଜଣେ ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀଙ୍କୁ ଯେଭଳି ଅକଥନୀୟ ନିର୍ଯାତନା ଦିଆଯାଇ ଜଣେ ଦୋଷୀ ଭାବେ ଚିତ୍ରଣ କରାଯାଇଛି ତାହା ନିନ୍ଦନୀୟ କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ପାଇଁ ପାକ୍ ସାମରିକ ଅଦାଲତ ଯେଉଁ ମୃତ୍ୟୁଦଣ୍ଡ ଆଦେଶ ଦେଇଛି ତାହାକୁ ରଦ୍ଦ କରିବାକୁ ଭାରତ ଆନ୍ତର୍ଜାତିକ ଅଦାଲତରେ ନିଜର ଦାବି ଉପସ୍ଥାପନ କରିଛି ବିଶ୍ୱ ଅଦାଲତରେ ମାମଲା ଲଢ଼ିବାର ସୁଯୋଗର ଏହା ଦୁରୁପଯୋଗ କରୁଛି ଜଣେ ନିରୀହ ପୁରାତନ ସେନା ଅଧିକାରୀଙ୍କୁ ମିଥ୍ୟା ଆରୋପରେ ଗିରଫ କରି ତାଙ୍କୁ ଆତଙ୍କବାଦୀ ଭାବେ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପିତ କରିବା ଓ ନିର୍ଯାତନା ଦେବା ଏକ ଅକ୍ଷମଣିୟ ଅପରାଧ ପାକିସ୍ତାନ ଭାରତ ସମେତ ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦକୁ ପ୍ରୋସାହିତ କରୁଥିବା ବେଳେ ଯାଦବଙ୍କୁ ଭାରତୀୟ ଗୁଇନ୍ଦା ଭାବେ ଚିତ୍ରଣ କରି ବିଶ୍ୱକୁ ଭୁଲ୍ ତଥ୍ୟ ଦେବାକୁ ଅପଚେଷ୍ଟା କରୁଛି ବୋଲି ସେ କହିଛନ୍ତି କୁଖ୍ୟାତ ଆତଙ୍କବାଦୀ ହଫିଜ୍ ସଇଦ୍ ଓ ଅନ୍ୟତମ ଅପରାଧି ଦାଉଦ୍ ଇବ୍ରାହିମ୍କୁ ଆଶୟ ଦେଇଥିବା ପାକିସ୍ତାନ ଯାଦବ ମାମଲାରେ ବିଶ୍ୱ ସମ୍ବଦାୟକ୍ ବିଭ୍ରାନ୍ତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି

ରାଜ୍ୟ ଘରୋଇ ବିଭାଗର କଣେ ମୁଖପାତ୍ର କହିଛନ୍ତି ଯେ ଏହି ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନିରାପତ୍ତା ବ୍ୟବସ୍କା ଯୋଗାଇଦେବା ଫଳରେ ସରକାରଙ୍କର ଅଯଥା ଅର୍ଥ ଖର୍ଚ୍ଚ ହେଉଥିଲା ସେ ବାବଦ ଅର୍ଥକୁ ଅନ୍ୟ ଯଥାର୍ଥ କାର୍ଯ୍ୟରେ ବିନିଯୋଗ କରାଯିବ ଯେଉଁ ହୁରିଆତ୍ ନେତାମାନଙ୍କର ନିରାପତ୍ତା ବ୍ୟବସ୍ଥା ପ୍ରତ୍ୟାହୃତ ହୋଇଛି କିମ୍ବା ହ୍ରାସ କରାଯାଇଛି ସେମାନେ ହେଲେ ଏସ୍ଏସ୍ ଗିଲାନି ଆଗା ସଏଦ୍ ମସ୍ଭି ମୌଲବୀ ଆବାସ ଅନ୍ସାରୀ ୟେସିନ୍ ମଲିକ ସଲିମ୍ ଗିଲାନି ସଇଦ୍ ଉଲ୍ ଇସ୍ଲାମ କଫର ଆକବର ଭଟ୍ ନୈମ୍ ଅହମ୍ମଦ ଖାଁ ମୁକ୍ତା ଅହମ୍ମଦ ୱାଜା ଫାରୁକ ଅହମ୍ମଦ କିଚ୍ଲୁ ମସ୍ତ୍ରର୍ ଆବାସ ଅନ୍ସାରୀ ଆଗାସ ସଇଦ୍ ଅବଦୁଲ ହୁସେନ ଅବଦୁଲ ଗନୀ ଶାହା ଓ ମହମ୍ମଦ ମୁସାଦିକ୍ ଭଟ୍

ଡିଏମ୍କେ କଂଗ୍ରେସ ତାମିଲନାଡ଼ୁରେ ଆସନ୍ତା ଲୋକସଭା ନିର୍ବାଚନରେ ଆସନ ବୁଝାମଣା କରିବା ସକାଶେ ଡିଏମ୍କେ ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି

ତାମିଲନାଡୁ ଦାୟିତ୍ୱରେ ଥିବା କଗ୍ରେସ ନେତା ମୁକୁଲ୍ ୱାସ୍ନିକ୍ ଗତକାଲି ଚେନ୍ନାଇରେ ରାଜ୍ୟ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରିଥିଲେ ପରେ ସେ ଆସନ ବୁଝାମଣା ପାଇଁ ଡିଏମ୍କେର ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ଙ୍କ ସହ ଆଲୋଚନା କରିଥିଲେ ପରେ ସନ୍ଧ୍ୟାରେ ତାମିଲନାଡୁ ପ୍ରଦେଶ କଂଗ୍ରେସ ସଭାପତି କେଏସ୍ ଆଲାଗିରି ଓ ଷ୍ଟାଲିନ୍ଙ୍କ ମଧ୍ୟରେ ଆସନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ପରେ ସାମ୍ବାଦିକମାନଙ୍କୁ ଡିଏମ୍କେ ଅଧ୍ୟକ୍ଷ ଷ୍ଟାଲିନ୍ କହିଥିଲେ ଯେ କେତେକ ଆସନ ସଂଖ୍ୟାକୁ ନେଇ ନିଷ୍ପଭି ହୋଇଥିବା ବେଳେ ଉଭୟ ଦଳ ଲଢ଼ିବାକୁ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକୁ ପରେ ଚିହ୍ନଟ କରାଯିବ ଗଡ଼କରୀ ଓ୍ୱାଟର ଟ୍ରାନ୍ସପୋଟ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ବିକାଶ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଉତ୍ତରପ୍ରଦେଶ ଯମୁନା ନଦୀରେ ଖୁବ୍ଶୀଘ୍ର ପରିବହନ ବ୍ୟବସ୍ଥା ଆରମ୍ଭ ହେବ

ଅଗ୍ନିକାଣ୍ଡ ଘଟିଥିବା କୋଠରୀଟି ରାସାୟନିକ ସାମଗ୍ରୀର ଏକ ଗୋଦାମ ଭାବେ ବ୍ୟବହାର ହେଉଥିଲା

ତେବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି